ପିଏମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଟି ଉଦ୍ୟୋଗକୁ ଦେଶ ନିର୍ମାଣରେ ଯୋଗଦାନ କରିବାକୁ ଆହ୍ୱାନ ଜଣାଇଛନ୍ତି ଦେଶର ବିଭିନ୍ନ ଆଇଟି ଓ ଇଲେକ୍ଟ୍ରୋନିକ୍କ ଉତ୍ପାଦନକାରୀ ପେଷାଦାର ଓ ମୁଖ୍ୟ ଶିଳ୍ପପତିମାନଙ୍କ ସହ ନ୍ନଆଦିଲ୍ଲୀରେ ଗତକାଲି କଥାବାର୍ତ୍ତା ସମୟରେ ଶ୍ରୀ ମୋଦି ଏହି ଅନୁରୋଧ କରିଛନ୍ତି ଭାରତୀୟ ଉଦ୍ୟୋଗ ସେମାନଙ୍କ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ମାଧ୍ୟମରେ ସମାଜର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ସକ୍ରିୟ ଭାଗିଦାରୀ ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଅନେକ ଉଦ୍ୟୋଗ୍ ଓ କର୍ପୋରେଟ୍ ସଂସ୍ଥା ବ୍ୟବସାୟ ସହିତ ବହୁତଗୁଡ଼ିଏ ସାମାଜିକ କାର୍ଯ୍ୟ କରି ଉଦାହରଣ ସୃଷ୍ଟି କରିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ତେଣୁ ଉଦ୍ୟୋଗ ଓ ବଡ଼ ବଡ଼ କମ୍ପାନୀଗୁଡ଼ିକୁ ସମାଲୋଚନା କରିବା ଆଦୌ ସମୀଚୀନ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ସରକାରଙ୍କ ଉପରେ ଅତ୍ତ୍ରଟ ବିଶ୍ୱାସ ରହିଥିବାରୁ ଅଧିକ ଲୋକ ଟିକସ ପ୍ରଦାନ କରୁଛନ୍ତି ଅନ୍ତର୍ଜାତୀୟ ବଜାରରେ ତେଳଦର ବୃଦ୍ଧି ସଂପର୍କରେ ସ୍ୱଚନା ଦେଇ ଶ୍ରୀ ମୋଦି କହିଛନ୍ତି ଇଲେକ୍ଟ୍ରିକ୍ ଯାନର ବ୍ୟବହାର ଫଳରେ ତେଳ ଉପରେ ନିର୍ଭରଶୀଳତା ହ୍ରାସ ପାଇବ

ଏହି ପୋର୍ଟାଲ୍ ସେଲ୍ଫ୍ ଫର୍ ସୋସାଇଟି ବା ନିଜ ପାଇଁ ସମାଜ ଶୀର୍ଷକ ଉପରେ ଆଧାରିତ ଯାହା ଆଇଟି ପେସାଦାର ଓ ସଙ୍ଗଠନଗୁଡ଼ିକୁ ସମାଜସେବାପାଇଁ ଗୋଟିଏ ମଞ୍ଚରେ ଏକତ୍ରିତ ହେବାପାଇଁ ସୁଯୋଗ ପ୍ରଦାନ କରିବ ପିଏମ୍ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ବିଭିନ୍ନ କଣ୍ଠଶିଳ୍ପୀଙ୍କ ଦ୍ୱାରା ଗାୟନ କରାଯାଇଥିବା ଗାନ୍ଧିଜୀଙ୍କ ପ୍ରିୟ 'ବୈଷ୍ଣବ ଜନ ତୋ ତିନେ କହିୟେ' ଭଜନକୁ ଜନସାଧାରଣଙ୍କୁ ଉତ୍ଗର୍ଚ କରିଛନ୍ତି ଗତକାଲି ଏକ ଟ୍ୱିଟ୍ ଯୋଗେ ଶ୍ରୀ ମୋଦି ସ୍କୋଭାକିଆ ସିଙ୍ଗାପ୍ରର ଏବଂ ରୋମାନିଆର କଣ୍ଠଶିଳ୍ପୀଙ୍କ ଦ୍ୱାରା ବୋଲାଯାଇଥିବା ଏହି ଭଜନକ୍ର ଜନସାଧାରରଙ୍କ ସହିତ ବାଣ୍ଢିଛନ୍ତି

ମାମଲାରେ ହାଇକୋର୍ଟଙ୍କ ଖଣ୍ଡପୀଠ ଭିନ୍ନ ଭିନ୍ନ ରାୟ ଦେବାରୁ ସୁପ୍ରିମ୍କୋର୍ଟ ତୂତୀୟ ବିଚାରପତି ନିଯୁକ୍ତ କରିବା ପରେ ଏହି ରାୟ ପ୍ରକାଶ ପାଇଛି

ସେହି ବିଧାୟକମାନେ ଅଲଗା ହୋଇଯାଇଥିବା ଏଆଇଡିଏମ୍କେ ନେତା ଟିଟିଭି ଦିନକରନ୍ଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରିଥିଲେ ବିଧାୟକମାନଙ୍କ ଦଳବଦଳ ବିରୋଧି ଆଇନ ଅନ୍ତସାରେ ଅଯୋଗ୍ୟ ଘୋଷଣା କରାଯାଇଥିଲା ସେତେବେଳେ ସେମାନେ ରାଜ୍ୟପାଳଙ୍କ ସାକ୍ଷାତ୍ କରି ମ୍ରଖ୍ୟମନ୍ତ୍ରୀ ପଲାନିସ୍ୱାମୀଙ୍କ ଉପରେ ସେମାନଙ୍କର ଆସ୍ଥା ନ ଥିବାର ଜଣାଇଥିଲେ ଆଜିର ରାୟ ପରେ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ରଦ୍ଦ ହୋଇଯାଇଛି

ଛତିଶଗଡ଼ ଇଲେକ୍ସନ୍ ଛତିଶଗଡ଼ରେ ଅବାଧ ନିରପେକ୍ଷ ତଥା ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଗ୍ରହଣ କରିବାପାଇଁ ନିର୍ବାଚନ ଆୟୋଗ ସବୁପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି

ଏହି ପର୍ଯ୍ୟାୟରେ ଅଧିକାଂଶ ନିର୍ବାଚନ ମଣ୍ଡଳି ମାଓ ପ୍ରଭାବିତ ଅଞ୍ଚଳ ମଧ୍ୟରେ ରହିଛି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

କୋର୍ଟ କହିଛନ୍ତି ପ୍ରଦୃଷଣମାତ୍ରା ବିପଜନକ ଏବଂ ଜଟିଳ ସ୍ଥିତିରେ ପହଞ୍ଚଥିବାବେଳେ ନୁଆ ନିର୍ଗମନ ବିଧିର ପ୍ରଚଳନରେ ଅଧିକ ସମୟ ଲୋଡ଼ାଗଲେ ଏହା ନାଗରିକମାନଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରତିକୃଳ ପ୍ରଭାବ ପକାଇବ ଭାରତ ଷ୍ଟେଜ୍ ବିଏସ୍ ନିଗର୍ମନ ବିଧି ହେଉଛି ଯାନବାହାନରୁ ନିର୍ଗମନ ହେଉଥିବା ବାୟୁ ପ୍ରଦୂଷଣ ସବୁକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ମାନକ

ଗୋମ୍ ହାରାସ୍ମେଣ୍ଟ୍ କର୍ମସ୍ଥଳୀରେ ମହିଳାମାନଙ୍କ ଉପରେ ହେଉଥିବା ଯୌନ ଉତ୍ପୀଡନ ମାମଲାଗୁଡ଼ିକର ବିଚାର ପାଇଁ ଥିବା ଆଇନଗତ ଏବଂ ସଂସ୍ଥାଗତ ଢାଞ୍ଚାଗୁଡିକର ଅନୁଧ୍ୟାନ ପାଇଁ କେନ୍ଦ୍ର ସରକାର ଏକ ମନ୍ତ୍ରୀସ୍ତରୀୟ ଗୋଷ୍ଠୀ ଗଠନ କରିଛନ୍ତି ଏକ ସରକାରୀ ବିଞ୍ଜପ୍ତି ଅନୁଯାୟୀ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଏହି ଗୋଷ୍ଠାରେ ମୁଖ୍ୟ ରହିବେ ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମନ୍ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧୀ ଏହି ମନ୍ତ୍ରୀଗୋଷ୍ଠୀର ସଦସ୍ୟ ରହିବେ ବର୍ତ୍ତମାନର ବ୍ୟବସ୍ଥାକୁ ଫଳପ୍ରଦ ଭାବେ କାର୍ଯ୍ୟକାରୀ କରିବା ପାଇଁ ଏହି ଗୋଷ୍ଠୀ ପଦକ୍ଷେପ ନେବା ଦିଗରେ ପରାମର୍ଶ ଦେବେ କର୍ମସ୍ଥଳୀରେ ପଦବୀ ନିର୍ବିଶେଷରେ ଯୌନ ନିର୍ଯ୍ୟାତନା ବିରୁଦ୍ଧରେ ସ୍ୱର ଉତ୍ତୋଳନ ପାଇଁ ମହିଳାମାନଙ୍କୁ ସକ୍ଷମ କରିବା ଉଦ୍ଦ୍ୟେଶରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏକ ଇଲେକ୍ରେନିକ୍କ ଅଭିଯୋଗ ବାକ୍ ପ୍ରସ୍ତୁତ କରାଯାଇଛି

କୌଣସି ଅଜଣା ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ଅଭିଯ୍ରକ୍ତ ଆଶିଷ ଆଲିଆ ଓ ଜୟସିଂ ହାଣ୍ଡାଙ୍କ ବିର୍ଦ୍ଧରେ ଏସ୍ଟିଏଫ୍ ତଦନ୍ତ ଆରମ୍ଭ କରିଥିଲା ଏବଂ ସ୍ୱତନ୍ତ୍ର ସିବିଆଇ ବିଚାରପତି ସଞ୍ଜୟ ପାଣ୍ଡେ ସେମାନଙ୍କୁ ଏହି ଦଶ୍ଡାଦେଶ ଦେଇଛନ୍ତି ଜେକେ ଗନ୍ ଫାଇଟ୍ ଉତ୍ତର କାଶ୍ମୀରର ବାରମୁଲ୍ଲା କିଲ୍ଲା ଅନ୍ତର୍ଗତ କ୍ରିରି ଇଲାକାରେ ମିଳିତ ନିରାପତ୍ତା ବାହିନୀ ସହ ସନ୍ତାସବାଦୀମାନଙ୍କର ଆଜି ସକାଳୁ ଗୁଳିଗୋଳା ବିନିମୟ ଆରମ୍ଭ ହୋଇଛି ସେନାବାହିନୀ ପକ୍ଷରୁ କୁହାଯାଇଛି ପଦାତିକ ବାହିନୀ ଜମ୍ମୁ କାଶ୍ମୀରର ଏସ୍ଓଜି ପୁଲିସ୍ ବାହିନୀ ଓ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମିଳିତ ଦଳ କ୍ରିରି ଅଞ୍ଚଳର ଅଥୁରା ଗାଁକୁ ଘେରାଉ କରି ଖାନ୍ତଲାସୀ ଆରୟ କରିଥିଲେ ଯବାନମାନେ ସନ୍ଦିଗ୍ଧ ସ୍ଥାନର ନିକଟତର ହେବାମାତ୍ରେ ସନ୍ତାସବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ ଫଳରେ ଉଭୟ ପକ୍ଷ ମଧ୍ୟରେ ଗୁଳିଗୋଳା ବିନିମୟର ସ୍ୱତ୍ରପାତ ହୋଇଥିଲା ବାରମୁଲ୍ଲା କିଲ୍ଲାରେ ମୋବାଇଲ୍ ଇଷ୍ଟରନେଟ୍ ସେବା ଓ ସ୍କୁଲ୍ କଲେଜଗୁଡ଼ିକୁ ବନ୍ଦ୍ ରଖାଯାଇଛି କାଶ୍ମୀର ଉପତ୍ୟକାରେ ଗତକାଲିଠାରୁ ଏହା ଦ୍ୱିତୀୟ ଗ୍ରଳିଗୋଳା ବିନିମୟ

ଶ୍ରୀ ସିଂ ଅଭିବାଦନ ଗ୍ରହଣ କରିବା ସହ ପ୍ୟାରେଡ୍ ପରିଦର୍ଶନ କରିଛନ୍ତି ଆଇଟିବିପି ମହାନିର୍ଦ୍ଦେଶକ ଆର୍କେ ପଚ୍ନନ୍ଦା ଓ ବହୁ ବରିଷ୍ଣ ଅଫିସର ସେଠାରେ ଉପସ୍ଥିତ ଥିଲେ ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ସିଂ କହିଛନ୍ତି ଆଇଟିବିପି ଯବାନମାନେ ସଙ୍କଟ ସମୟରେ ଦେଶକୁ ସୁରକ୍ଷା ଦେବାକୁ ଯାଇ ମହାନ୍ ବଳିଦାନ ଦେଇଛନ୍ତି

ଶ୍ରୀ ସିଂ କହିଛନ୍ତି ଆଇଟିବିପି ଯବାନମାନେ କେବଳ ଭାରତ ଚୀନ୍ ସୀମାରେ ପହରା ଦେଉଛନ୍ତି ତା' ନ୍ଦୁହେଁ ମାଓବାଦୀ ଉପଦ୍ରତ ଅଞ୍ଚଳରେ ମଧ୍ୟ ସେମାନେ ଦେଶକୃ ଆଭ୍ୟନ୍ତରୀଣ ସ୍ରରକ୍ଷା ଯୋଗାଉଛନ୍ତି ମନ୍ତ୍ରୀ କହିଛନ୍ତି ସେ ଭାରତ ଚୀନ୍ ସୀମା ପରିଦର୍ଶନ କରିଛନ୍ତି ଓ ଯବାନମାନେ କିଭଳି କଷ୍ଟକର ପରିସ୍ଥିତିରେ କାର୍ଯ୍ୟ କରୁଛନ୍ତି ତାହା ସ୍ୱଚକ୍ଷୁରେ ଦେଖିଛନ୍ତି

ଇଟାଲୀର ପ୍ରଧାନମନ୍ତ୍ରୀ ଗୁଇସେପେ କୋଷ୍ଟେଙ୍କ ସହ ମସ୍କୋରେ କଥାବାର୍ତ୍ତା ପରେ ଶ୍ରୀ ପ୍ରତିନ୍ ଏକ ସାୟାଦିକ ସମ୍ମିଳନୀରେ କହିଛନ୍ତି ଯଦି ଆମେରିକା ୟୁରୋପ୍ ଉପରେ ନୂଆ ଷେପଣାସ୍ତ ପ୍ରୟୋଗ କରେ ତାହାହେଲେ ତାଙ୍କ ଦେଶ ଏହାର କଡ଼ା ଯବାବ୍ ଦେବ ତିନି ଦଶନ୍ଧିର ପୁରୁଣା ପରମାଣୁ ଚୁକ୍ତିରୁ ଆମେରିକା ଓହରି ଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ କହିଲା ପରେ ବିଶ୍ୱସ୍ତରରେ ଆଲୋଡନ ସୃଷ୍ଟି ହୋଇଥିବା ପରିପ୍ରେକ୍ଷୀରେ ଶ୍ରୀ ପୁତିନ୍ ଏହା କହିଛନ୍ତି ଶ୍ରୀ ପୁତିନ୍ କହିଛନ୍ତି ଏହି ଚୁକ୍ତିରୁ ଓହରି ଯିବାର ଅର୍ଥ ହେଲା ଅସ୍ତ ନିୟନ୍ତ୍ରଣ ରାଜିନାମା ପ୍ରତିଶ୍ରତିକୁ ପାଳନ ନ କରିବା ଏବଂ ଏହାଦ୍ୱାରା ଏକ ନୂଆ ସମସ୍ୟା ଆରମ୍ଭ ହେବ ଫଳରେ ୟୁରୋପ ମହାଦେଶରେ ନୃଆ ଅସ୍ତ ପ୍ରତିଯୋଗିତାର ବିପଦକୁ ଏଡ଼ାଇ ଦିଆଯାଇପାରିବ ନାହିଁ

ସାଇନା ଜାପାନ୍ର ନୋଜୋମି ଓକୁହାରାଙ୍କୁ ଭେଟୁଥିଲାବେଳେ ସିନ୍ଧୁ ଜାପାନ୍ର ଅନ୍ୟତମ ପ୍ରତିଯୋଗୀ ସାୟାକା ସାଟୋଙ୍କ ସହ ମୁକାବିଲା କରିବେ